ବାଜପେୟୀଙ୍କର ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି

ଦେଶ ଜଶେ ଉର୍ତୁଙ୍ଗ ରାଜନେତାଙ୍କୁ ହରାଇଲା

ପରେ ମୁଖ୍ୟଶାସନ ସଚିବଙ୍କ ଅଧ୍ଧକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ସରକାର ଶିକ୍ଷକ ଓ ଅଧ୍ଧାପକମାନଙ୍କ ଦାବି ପ୍ରରଣ ନେଇ ପ୍ରତିଶ୍ରତି ଦେଇଥିଲେ

କେବଳ ଲଡୁଗାଁ ନୁହେଁ ନିକଟସ୍ଥ ଆଇଲି ଗ୍ରାମକୁ ଡେଙ୍ଗୁ ବ୍ୟାପିଥିବା ଜଣାପଡ଼ିଛି

ସେମାନଙ୍କ ମଧ୍ଧରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି ଆହତମାନଙ୍କୁ ବାରିପଦାଠାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତି କରାଯାଇଛି

ସେମାନଙ୍କ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସ୍ଚନା ଦେଇଛନ୍ତି ପାଣିପାଗ ରାଜ୍ୟରେ ଦକ୍ଷିଶ ପଣ୍କିମ ମୌସ୍ବମୀ ସକ୍ରିୟ ରହିଛି

ଏହାର ପ୍ରଭାବରେ ରାଜ୍ୟର ବିଭିନ୍ ସ୍ତାନରେ ବର୍ଷା ଲାଗି ରହିଛି